ଶ୍ରୀ ମୋଦି ଭାରତକୁ ଖୋଲାରେ ଶୌଚମୁକ୍ତ ମଧ୍ୟ ଘୋଷଣା କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ପରିବେଶପାଇଁ ପ୍ଲାଷ୍ଟିକ୍ ହେଉଛି ଏକ ବଡ଼ ବିପଦ

ସ୍ଥାନୀୟ ସ୍ଥରରେ ଜଳକୁ ପୁନଃ ବ୍ୟବହାରକ୍ଷମ କରିବା ଏବଂ ଜଳଉହଗ୍ରଡ଼ିକରେ ସଦାସର୍ବଦା ପାଣି ଗଚ୍ଛିତ ରଖିବା ବିଷୟ ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ 'ହାଉଡି ମୋଦି' କାର୍ଯ୍ୟକ୍ରମ ଅବସରରେ ଭାରତର ସମ୍ମାନ ବିଶ୍ୱସ୍ତରକୁ ଉଠିଛି ସାବରମତୀ ଆଶ୍ରମ ଯାଇ ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସଙ୍ଗେ ସଙ୍ଗେ ସେ ଦେଢ଼ଶହ ଟଙ୍କିଆ ସ୍କାରକୀ ମୁଦ୍ରା ଉନ୍କୋଚନ କରିଥିଲେ

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ବୟୋଶ୍ରେଷ୍ଠ ସମ୍ମାନ ପୁରସ୍କାର ଦିଆଯାଉଛି ଏହି ପୁରସ୍କାର ଯୋଜନା ପର୍ଯ୍ୟାୟକ୍ରମେ ଜାତୀୟ ପୁରସ୍କାର ସ୍ତରକୁ ଉନ୍ନୀତ କରାଯିବାର ବ୍ୟବସ୍ଥା ରହିଛି ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସେବା କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ପ୍ରତିଷ୍ଠାନଗୁଡ଼ିକୁ ଜାତୀୟ ପୁରସ୍କାର ଦିଆଯିବ ଅକ୍ଟୋବର ପହିଲା ତାରିଖ ଦିନ ଅନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନର ଅଂଶବିଶେଷ ଭାବେ ଏହି ପୁରସ୍କାରଗ୍ରଡ଼ିକ ଦିଆଯାଉଛି ପିଏମ୍ ବନ୍ଦେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦିଲ୍ଲୀ କଟ୍ରା ବନ୍ଦେ ଭାରତ ଏକୁପ୍ରେସ୍ ଟ୍ରେନ୍ ବୈଷୋଦେବୀ ଭକ୍ତମାନଙ୍କ ପାଇଁ ନବରାତ୍ରୀ ଉପହାର ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଜନ୍ମର ଭାଇଭଉଣୀ ତଥା ମା' ବୈଷ୍ଣୋଦେବୀଙ୍କ ଭକ୍ତମାନଙ୍କ ପାଇଁ ଏହା ନବରାତ୍ରୀର ଏକ ଉପହାର ଏହାଦ୍ୱାରା ନୂଆଦିଲ୍ଲୀରୁ କଟ୍ରା ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ ବୃଦ୍ଧି ପାଇବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି ବନ୍ଦେ ଭାରତ ଏକୁପ୍ରେସ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନ୍ତଆଦିଲ୍ଲୀ ରେଳ ଷ୍ଟେସନ୍ରୁ ଦିଲ୍ଲୀ କଟ୍ରା ବନ୍ଦେ ଭାରତ ଏକ୍ୱପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ବନ୍ଦେ ଭାରତ ଏକ୍ଟ୍ରେସ୍ ଟ୍ରେନ୍ ଚଳିତ ବର୍ଷ ଫେବୃୟାରୀ ମାସରୁ ଦିଲ୍ଲୀ ଓ ବାରାଣସୀ ମଧ୍ୟରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଦିଲ୍ଲୀ କଟ୍ରା ମଧ୍ୟରେ ଏହି ଟ୍ରେନ୍ ସଂଯୋଗ ସମ୍ପର୍ଶ୍ଣ ହୋଇଛି ଏସ୍ସି ଚିଦାମ୍ଘରମ୍ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଘରମ୍ ଆଇଏନ୍ଏକ୍ ମିଡିଆ ଦୁର୍ନୀତି ମାମଲାରେ କାମିନ୍ ପାଇଁ ସୁପ୍ରିମ୍କୋର୍ଟରେ ଆଜି ଆବେଦନ କରିଛନ୍ତି ଚିଦାୟରମ୍ଙ୍କ ଓକିଲ ବରିଷ୍ଣ ଆଇନଜୀବୀ କପିଲ୍ ଶିବଲ୍ ଜଷ୍ଟିସ୍ ଏନ୍ଭି ରମଣଙ୍କ ଖଣ୍ଡପୀଠ ଆଗରେ ତୁରନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଯୁକ୍ତି ଉପସ୍ଥାପନ କରିଛନ୍ତି କଷ୍ଟିସ୍ ସଞ୍ଜୀବ୍ ଖାନ୍ନା ଓ କ୍ରିଷ୍ଣାମୁରାରୀ ଏହି ଖଣ୍ଡପୀଠରେ ସଦସ୍ୟ ଅଛନ୍ତି ଖଣ୍ଡପୀଠ କହିଛନ୍ତି ଚିଦାମ୍ଘରମ୍ଙ୍କ ଆବେଦନର ଶୁଣାଣିପାଇଁ ତାଲିକାଭୁକ୍ତ କରିବା ସକାଶେ ପ୍ରଧାନ ବିଚାରପତି ରଞ୍ଜନ୍ ଗୋଗୋଇଙ୍କ ଅନୁମତି ପାଇଁ ପଠାଯିବ ବର୍ତ୍ତମାନ ଶ୍ରୀ ଚିଦାୟରମ୍ ବିଚାର ବିଭାଗୀୟ ହାଜତ୍ରେ ଅଛନ୍ତି

ଦେଶ ଭିତରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଦେଖିବାପାଇଁ ଲୋକମାନଙ୍କୁ ଉତ୍କାହିତ କରିବା ସକାଶେ ସମସ୍ତଙ୍କ ପାଇଁ ପର୍ଯ୍ୟଟନ ଓ ଦେଖୋ ଅପ୍ନା ଦେଶ ବାର୍ତ୍ତା ପ୍ରଚାର ଲକ୍ଷ୍ୟରେ ଏହି ପର୍ବ ଆରମ୍ଭ ହୋଇଛି

ଏହି ଉପଲକ୍ଷେ ବ୍ୟୁରୋ ଅଫ୍ ଆଉଟ୍ରିଚ୍ କମ୍ୟୁନିକେସନ୍ ପକ୍ଷରୁ ସ୍ୱଚ୍ଛ ଭାରତ ସଶକ୍ତ ଭାରତ ବାପୁ କେ ସ୍ୱପ୍ନ କା ଭାରତ ଡିଜିଟାଲ୍ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା ଆସେମ୍କି ପୋଲ୍ସ୍ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଅନେକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି

ଏନ୍ସିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର୍ଙ୍କୁ ବାରାମତୀ ବିଧାନସଭା ଆସନରୁ ବିକେପିର ଗୋପୀ ଚାନ୍ଦ୍ ପଦଲ୍କରଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି ଜୟନ୍ତ ପାଟିଲ୍ ଓ ଛଗନ ଭୁଜବଳଙ୍କ ନାମ ମଧ୍ୟ ତାଲିକାରେ ରହିଛି

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ଼ା ଗଡ଼ି ସାମ୍ପ୍ଲା କିଲୋଇ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିଲାବେଳେ ପାର୍ଟି ମୁଖପାତ୍ର ରନ୍ଦୀପ୍ ସିଂ ସ୍ୱର୍ଜେଓ୍ବାଲା କଇଥାଲ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ବିହାର ରେନ୍ ବିହାରରେ ପୁନ୍ପୁନ୍ ଗଙ୍ଗା ସୋନ୍ ବାଗ୍ମତୀ ଓ କୋଶି ନଦୀରେ ଜଳପତନ ବୃଦ୍ଧି ପାଇବାରୁ ବନ୍ୟା ପରିସ୍ଥିତି ଆହୁରି ଶୋଚନୀୟ ହୋଇପଡ଼ିଛି ଏହି ନଦୀଗୁଡ଼ିକର ବନ୍ୟାଜଳରେ ରାଜ୍ୟର ଆଉ କେତେକ ନ୍ନଆ ଅଞ୍ଚଳ ବୁଡ଼ିଯାଇଛି ନଦୀଗୁଡ଼ିକରେ ବର୍ତ୍ତମାନ କଳପତନ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବୋହୁଛି ପାଟନା ବେଗୁସରାଇ ଓ ଖଗରିଆ ସମେତ ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ମୁଷଳ ଧାରାରେ ବର୍ଷା ହେବା ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ଦୁଇ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ୍ ରଖିବାକୁ ପାଟନା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ବକ୍ସିଂ ରୁଷ୍ର ଉଲାନ୍ ଉଦେଠାରେ ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଆକ୍ଟିଠାରୁ ଆରମ୍ଭ ହେଉଛି ବିଶ୍ୱର ଶ୍ରେଷ୍ଠ ମହିଳା ମୁଷ୍ଟିଯୋଦ୍ଧାମାନେ ଏକାଦଶତମ ଏହି ସମ୍ମାନକନକ ପ୍ରତିଯୋଗିତାରେ ଅଂଶଗ୍ରଂହଣ କରିବେ